ବିଶେଷକରି ସ୍ୱାସ୍ଥ୍ୟ ସାମାଜିକ କ୍ଷେତ୍ର ଜୀବିକା ନିର୍ବାହ ଓ ଭିଭିଭୂମି କ୍ଷେତ୍ର ଉପରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି

ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସୀତ୍ କୁମାର ତ୍ରିପାଠୀ କହିଛନ୍ତି ଗ୍ରୀଡ୍କୋକୁ ସରକାର ପ୍ରତିବର୍ଷ ସରକାରୀ ଗ୍ୟାରେଷ୍ଟି ପ୍ରଦାନ କରିଥାନ୍ତି

ଏନେଇ ଶକ୍ତିବିଭାଗ ପକ୍ଷରୁ ଆସିଥିବା ଏକ ପ୍ରସ୍ତାବକୁ ରାକ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି